ଅନେକ କେନ୍ଦ୍ରୀୟ ଯୋଜନା ସହ ଆଧାରକୁ ଯୋଡ଼ାଯାଇଛି

ଅବଶ୍ୟ ରାଜ୍ୟରେ ଚାହିଲେ ସେମାନେ ସ୍ୱତନ୍ତ ସଂରକ୍ଷଣ ନୀତି ଓ ଚାକିରି ପଦୋନୂତିରେ ସଂରକ୍ଷଣ ବ୍ୟବସ୍ରା ଲାଗୁ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି

ଦାବି ପୂରଣ ନ ହେଲେ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି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

କିଛିଦିନ ହେବ ଋଣ ଶୁଝିବା ନେଇ ସେ ଚିନ୍ତାଗ୍ରସ୍ତ ଥିଲେ

କିଲ୍ଲାର ବରଗଡ଼ ଅତାବିରା ପାଇକମାଲ ବରପାଲି ଆଦି ବ୍ଲକରେ ଧାନ ଫସଲରେ ଏହି ପୋକର ପ୍ରାଦୂର୍ଭାବ ଦେଖାଦେଇଛି ତାପମାତ୍ରା ଗରମ ରହିଥିବା କାରଣରୁ ଧାନଫସଲରେ ରୋଗପୋକ ଲାଗିଥିବା ଅନୁମାନ କରାଯାଉଛି

ଧାନଫସଲରେ ବରଗଡ଼ ଜିଲ୍ଲାରେ ଚକଡ଼ା ପୋକର ବ୍ୟାପକ ଉପଦ୍ରବ ଦେଖା ଦେଇଥିଲା

ଜିଲ୍ଲାପାଳ ଗୁହା ପୁନମ ତାପସ କୁମାରଙ୍କ ଅଧ୍ଧକ୍ଷତାରେ ଅନୁଷିତ ଲୋକାର୍ପଣ ଉହବରେ ମୁଖ୍ୟ ଅତିଥି ଭାବେ ରାକ୍ୟସଭା ସାଂସଦ ଏନ୍ ଭାସ୍କର ରାଓ ବିଧାୟକ ଲାଲବିହାରୀ ହିମିରିକା ପ୍ରମଖ ଉପସ୍କିତ ଥିଲେ

ରାଜ୍ୟରେ ଦିବ୍ୟାଙ୍ଗମାନଙ୍କ ଜାତାୟତକୁ ସହଜ କରିବା ପାଇଁ ସମସ୍ତ ପୁରୁଶା ଓ ନିଆ ସରକାରୀ କୋଠାଗୁଡ଼ିକୁ ସୁଗମ୍ୟ କରାଯିବ ବୋଲି ବୈଠକରେ ନିଷ୍ବଉି ନିଆଯାଇଛି

ଆକି ଭୁବନେଶ୍ୱରଠାରେ ଗଶମାଧ୍ଧମ ପ୍ରତିନିଧିମାନଙ୍କୁ ଶ୍ରୀ ସିଂ କହିଛନ୍ତି ଯେ ଓଡ଼ିଶାରେ ହକି ଖେଳ ପ୍ରତି ଦର୍ଶକମାନଙ୍କର ପ୍ରବଳ ଆଗ୍ରହ ରହିଛି